ତେଣୁ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କୁ ଋଣ ଛାଡ କରିବା ସହ ଫସଲବୀମା ଦେଇ ଗଜପତି କିଲ୍ଲାକୁ ମରୁଡି ଘୋଷଣା କରିବାକ୍ ଦାବି କରିଛନ୍ତି

ନାମକୁ ମାତ୍ର ମଦ ଧରପଗଡ କରୁଥିବା ବେଳେ କୁଚିଆ ମଦ କାରବାରକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଶ କର୍ନାହିଁ

ଏହି ସମୟରେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ପାଶିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି